ଠାକୁରମାନଙ୍କ ମଧ୍ଧାହ୍ ଧ୍ରପନୀତି ଶେଷ ହେବାପରେ ଏହି ବେଶ ଆରୟ ହୋଇଛି

ଏହି ସମୟ ମଧ୍ଧରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଞଳ ଓ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର କେତେକ ସ୍ବାନରେ ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଞଳିକ ପାଶିପାଗ ବିଭାଗ ସୂଚନା ଦେଇଛି